ବିଭିନ୍ନ ରାକ୍ୟ ଓ କେନ୍ଦ୍ରଶାସିତ ଅଞ୍ଞଳରୁ ମିଳିଥିବା ତଥ୍ୟକୁ ଆଧାର କରି ଏହି ନିଷ୍ବଉି ନିଆଯାଇଛି

ସ୍ୱାଧୀନତା ଦିବସ ସମାରୋହ ପାଳନ ସମୟରେ ସାମାଜିକ ଦ୍ରତ୍ ସହ ମାସ୍କ ବ୍ୟବହାର କରିବାକ୍ ପଡ଼ିବ ବୋଲି ଏଥିରେ କୁହାଯାଇଛି

ଏହି ସମୟ ମଧ୍ଧରେ ବନ୍ଦେ ଭାରତ ମିଶନ୍ ଅଧୀନରେ ଯାତ୍ରୀମାନେ ବିଦେଶ ଯାତ୍ରା କରିପାରିବେ

ଏନେଇ ରାଜ୍ୟ ସରକାରଙ୍କ ଗଶମାଧ୍ଧମ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି

ସ୍ୱର୍ଗଦ୍ୱାରରେ ଶୋଷଣ ମୁକ୍ତ ଶବ ସକ୍ତାର ଲାଗି ସମସ୍ତ ଉଦ୍ୟମ କରାଯାଉଛି

ବଡଦେଉଳରେ ଶ୍ରୀକୀଉମାନଙ୍କର ସନ୍ଧ୍ୟା ଆଳତୀ ହେବା ପରେ ଆଙ୍କାମାଳ ପାଇ ଚଳନ୍ତି ପ୍ରତିମା ମଦନମୋହନ ରାମକୃଷ୍ଠ ଭ୍ରଦେବୀ ଓ ଶ୍ରୀଦେବୀ ମୁକ୍ତିମଣ୍ଡପ ନିକଟରେ ନିର୍ମିତ ସୁସଜିତ ଝୁଲଣ କୁଞ୍ଞକୁ ବିଜେ କରିଥିଲେ